ସ୍ୱରାଜ ଇଣ୍ଡିଆନ୍ ଓସେନ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଭାରତ ମହାସାଗର ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବାତାବରଣ ସୃଷ୍ଟି କରିବା ପାଇଁ ଦେଶର ବୈଦେଶିକ ନୀତିରେ ପ୍ରାଧାନ୍ୟ ଦିଆଯାଇଛି ଭିଏତ୍ନାମାର ହାନୋଇଠାରେ ତୃତୀୟ ଭାରତ ମହାସାଗର ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀମତୀ ସ୍ପରାଜ କହିଛନ୍ତି ଭାରତ ମହାସାଗର ହେଉଛି ବିଶ୍ୱର ବ୍ୟସ୍ତବହୁଳ ଜଳପଥ ପାଇଁ ପ୍ରବେଶପଥ ଶ୍ରୀମତୀ ସ୍ୱରାଜ କହିଛନ୍ତି ସାମୁଦ୍ରିକ ଶାନ୍ତି ଓ ନିରାପତ୍ତା ନିଶ୍ଚିତ କରାନଗଲେ ଭାରତ ମହାସାଗରକୁ ଉପଯୁକ୍ତ ଭାବେ ଉପଯୋଗ କରାଯାଇ ପାରିବ ନାହିଁ ସେ କହିଛନ୍ତି ଅର୍ଥନୈତିକ ସମୃଦ୍ଧି ଓ ସାମୁଦ୍ରିକ ନିରାପତ୍ତା ପ୍ରତି ଏକାସାଙ୍ଗରେ ଗୁରୁତ୍ୱ ଦିଆଯିବ ଭିଏତ୍ନାମ ଓ କାମ୍ଘୋଡ଼ିଆ ସହ ଭାରତର ସାମରିକ ସହଯୋଗ ମଜବୁତ୍ କରିବା ଲକ୍ଷ୍ୟରେ ଦୁଇଦେଶ ଗସ୍ତରେ ଯାଇ ପ୍ରଥମେ ଶ୍ରୀମତୀ ସ୍ୱରାଜ ଭିଏତ୍ନାମରେ ପହଞ୍ଚ୍ଚନ୍ତି ବିଜେପି ସିଏମ୍ ମିଟିଂ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକ ଏବେ ନୂଆଦିଲ୍ଲୀରେ ଚାଲିଛି ବିଜେପି ଅଧ୍ୟକ୍ଷ ଅମିତ ଶାହା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ ଏବଂ ପାର୍ଟିର ଅନ୍ୟ ବରିଷ୍ଣ ନେତାମାନେ ବିଜେପି ମୁଖ୍ୟାଳୟରେ ଚାଲିଥିବା ଏହି ବୈଠକରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହୁରେ ଏହି ବୈଠକରେ ଯୋଗଦେବେ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଜନକଲ୍ୟାଣ କାର୍ଯ୍ୟଗୁଡ଼ିକୁ ବୈଠକରେ ସମୀକ୍ଷା କରାଯିବାର ଆଶା କରାଯାଉଛି ଆଗାମୀ ଲୋକସଭା ନିର୍ବାଚନ ଏବଂ ତିନୋଟି ରାକ୍ୟରେ ବିଧାନସଭା ନିର୍ବାଚନ ଦୃଷ୍ଟିରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି

ବାଜପେୟୀ ଆସେସ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଆଜି ଦିଲ୍ଲୀର ଯମୁନା ନଦୀରେ ବିସର୍ଜନ କରାଯିବ ଦିଲ୍ଲୀ ବିଜେପି ଶାଖା ସଭାପତି ମନୋକ୍ତ ତିୱାରୀ ଏହି ଚିତାଭସ୍କ ବିସର୍ଜନ କରିବେ

ଏହି ରାଜ୍ୟଗୁଡ଼ିକ ହେଲା ଉତ୍ତରାଖଣ୍ଡ ହିମାଚଳପ୍ରଦେଶ ଉତ୍ତରପ୍ରଦେଶ ରାଜସ୍ଥାନ ହରିୟାନା ଏବଂ ଦିଲ୍ଲୀ

ଜେକେ ଡିଜିପି ଜାମ୍ମୁ କାଶ୍ମୀର ପୁଲିସ୍ ମୁଖ୍ୟ ଏସ୍ପି ବୈଦ କହିଛନ୍ତି କାଶ୍ମୀରରେ ସ୍ଥାନୀୟ ଯୁବକମାନେ ସନ୍ତାସବାଦୀ ସଂଗଠନରେ ସାମିଲ ହେବା ଘଟଣା ଚଳିତ ମାସରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ପୁଲିସ୍ ବାହିନୀ ଯୁବକମାନଙ୍କୁ ନିୟୋକିତ କରିବା ପ୍ରୟାସର ଏହା ପରିଣାମ ବୋଲି ସେ କହିଛନ୍ତି ଶ୍ରୀ ବୈଦ ଆହୁରି କହିଛନ୍ତି କାଶ୍ମୀରର ନିରାପତ୍ତା ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଘଟିଛି

ଆକାଶବାଣୀ ସହ ଆଜି ସକାଳେ ସାକ୍ଷାତକାରବେଳେ ଶ୍ରୀ ବୈଦ୍ୟ କହିଛନ୍ତି କାଶ୍ମୀର ନିରାପତ୍ତା ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି

ଏହି ଦୁଇ ଅପରାଧି କେବଳ ଅଦାଲତ ଉପରେ ଆକ୍ରମଣ କରିନାହାନ୍ତି ସେମାନେ ଦେଶ ବିରୁଦ୍ଧରେ ଯୁଦ୍ଧ ଘୋଷଣା ଷଡ଼ଯନ୍ତ୍ରରେ ଲିପ୍ତ ଅଛନ୍ତି ବୋଲି ବିଚାରପତି କହିଛନ୍ତି

ବାରାଣସୀ ଓ ର୍ଫୈଜାବାଦରେ ଏଥିଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା ଇଲେକ୍ସନ୍ କମିଶନ ଏମ୍ପି ମୁଖ୍ୟ ନିର୍ବାଚନ କମିଶନର ଓପି ରାଓତଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶ ଯାଇଥିବା ଟିମ୍ ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତରେ ଏବେ ରାଜନୈତିକ ଦଳଗୁଡ଼ିକ ସହ ଆଲୋଚନା କରୁଛନ୍ତି ନିର୍ବାଚନ କମିଶନ ଟିମ୍ ଦୁଇଦିନ ପାଇଁ ମଧ୍ୟପ୍ରଦେଶ ଯାଇଛି ନିର୍ବାଚନ କମିଶନର ସୁନୀଲ ଅରୋରା ଓ ଅଶୋକ ଲାଭାସା ମଧ୍ୟ ଏହି ଟିମ୍ରେ ସାମିଲ ଅଛନ୍ତି ସରକାରୀଭାବେ କୁହାଯାଇଛି ନିର୍ବାଚନ କମିଶନଙ୍କ ଏହି ଟିମ୍ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଆଇନଶୃଙ୍ଖଳା ସଂପର୍କିତ ନୋଡାଲ୍ ଅଧିକାରୀମାନଙ୍କ ସହ ମଧ୍ୟ ବୈଠକରେ ମିଳିତ ହେବେ ପ୍ରବର୍ତ୍ତନ ବିଭାଗ ଅଧିକାରୀ ଜିଲ୍ଲାପାଳ ପୁଲିସ୍ ଆଇଜି ଏବଂ ପୁଲିସ୍ ଆରକ୍ଷୀ ଅଧିକ୍ଷକମାନଙ୍କ ସହ ଆସନ୍ତାକାଲି ବୈଠକ ବସିବ ରାଜ୍ୟର ମୁଖ୍ୟସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହ ମଧ୍ୟ କମିଶନ ବୈଠକ କରିବାର ଜଣାପଡ଼ିଛି ଦିଲ୍ଲୀ ଓ୍ବେଦର୍ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆଜି ବଡ଼ିଭୋରୁ ମୂଷଳ ଧାରାରେ ବର୍ଷା ହୋଇଥିବାର ଖବର ମିଳିଛି ଉତ୍ତରାଖଣ୍ଡ ହରିଆଣା ଚଣ୍ଡୀଗଡ଼ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବରୁ ଅନୁମାନ କରିଥିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ତିନ୍ମୂର୍ଭି ଭବନ ଓ ଆର୍କେ ପୁରମ୍ ସମେତ ବିଭିନ୍ନ ଅଞ୍ଚଳରେ ବକ୍ରପାତ ସହ ବର୍ଷା ହୋଇଥିବାର ଖବର ମିଳିଛି ଢ଼ୋଲାକୁଆଁ ଓ ଅନ୍ୟାନ୍ୟ ଅଞ୍ଚଳରେ ବର୍ଷାପାଣି ଜମି ରହିଥିବାର ଜଣାପଡ଼ିଛି ଗମେଣ୍ଟ ଡ୍ରୋନ୍ ବ୍ୟାବସାୟିକ ଉଦ୍ଦେଶ୍ୟରେ ଡ୍ରୋନ୍ର ନିରାପଦ ବ୍ୟବହାର ସଂକ୍ରାନ୍ତ ନୀତିକୁ ସରକାର ଅନୁମୋଦନ କରିଛନ୍ତି

ଏ ସଂପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଏଣିକି ବ୍ୟାବସାୟିକ ଉଦ୍ଦେଶ୍ୟରେ ଡ୍ରୋନ୍ର ବ୍ୟବହାରକୁ ଅନୁମତି ମିଳିବ

ରେଡ୍ ଜୋନ୍ରେ ଡ୍ରୋନ୍ ଚଳାଚଳ କରିପାରିବ ନାହିଁ ୟେଲୋ ଜୋନ୍ରେ ଡ୍ରୋନ୍ ଚଳାଚଳ ପାଇଁ ନିୟନ୍ତ୍ରିତ ଆଦେଶ ପ୍ରଦାନ କରାଯିବ ତେବେ ଗ୍ରୀନ୍ ଜୋନ୍ରେ ଡ୍ରୋନ୍ ଚଳାଚଳ ପାଇଁ ବିଶେଷ କିଛି ଅସୁବିଧା ରହିବ ନାହିଁ ଡିଏମ୍କେ ମିଟିଂ ଡିଏମ୍କେର ସାଧାରଣ ପରିଷଦ ବୈଠକରେ ଏମ୍କେ ଷ୍ଟାଲିନ୍ ନିର୍ଦ୍ଦେରେ ପାର୍ଟିର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପାର୍ଟିର ସାଧାରଣ ସମ୍ପାଦକ କେ ଅନ୍ବଲାଗନ ଶ୍ରୀ ଷ୍ଟାଲିନ୍ଙ୍କୁ ପାର୍ଟିର ନୂତନ ସଭାପତି ଭାବେ ଘୋଷଣା କରିଛନ୍ତି ଚେନ୍ନାଇସ୍ଥିତ ପାର୍ଟିର ସଦର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ବାଜପେୟୀ ପୂର୍ବତନ ଲୋକସଭା ବାଚସ୍କତି ସୋମନାଥ ଚାଟାର୍ଜୀ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ବିୟୋଗରେ ଏବଂ କେରଳ ବନ୍ୟା ଓ ଟ୍ୟୁଟିକୋରିନ୍ ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ଶୋକବ୍ୟକ୍ତ କରାଯାଇ ଏକ ପ୍ରସ୍ତାବ ଗୃହୀତ ହୋଇଛି ଏସିଆନ୍ ଗେମ୍ ଇଣ୍ଡୋନେସିଆରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଜି ଭାରତକୁ ଗୋଟିଏ ମାତ୍ର ରୌପ୍ୟ ପଦକ ମିଳିଛି

ପୁରୁଷ ଟିମ୍ ମଧ୍ୟ ଆଉ ଅଳ୍ପ ସମୟ ପରେ ଫାଇନାଲ୍ରେ ଦକ୍ଷିଣକୋରିଆକୁ ଭେଟିବ

ବ୍ୟାଡମିଣ୍ଚନରେ ଭାରତର ପିଭି ସିନ୍ଧୁ ଆଉ ଅଳ୍ପ ସମୟ ପରେ ଚୀନ୍ ତାଇପେଇର ତାଇ କୁ ଇଙ୍ଗ୍ଙ୍କୁ ଫାଇନାଲ୍ରେ ଭେଟିବେ ଏସୀୟ ବ୍ୟାଡମିଷ୍ଟନ ଫାଇନାଲ୍ରେ ପ୍ରବେଶ କରି ସିନ୍ଧୁ ପ୍ରଥମ ଭାରତୀୟ ମହିଳା ପ୍ରତିଯୋଗୀ ଭାବେ ଇତିହାସ ରଚନା କରିଛନ୍ତି

ସେମିଫାଇନାଲ୍ ମ୍ୟାଚ୍ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ

ଜାଭ୍ଲିନ୍ ଥ୍ରୋ ରେ ଅନୁରାଣୀ ମଧ୍ୟ ଫାଇନାଲ୍ ଖେଳିବେ ମୁଷ୍ଟିଯୁଦ୍ଧରେ ସୋନିଆ ଲାଥାର ଓ ପବିତ୍ର ଆକି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ଗୁଡ଼ିକ ଖେଳିବେ ପୁରୁଷ ହକିରେ ଭାରତୀୟ ଟିମ୍ ଶ୍ରୀଲଙ୍କାକୁ ପୁଲ୍ ଏ ର ଫାଇନାଲ୍ରେ ଭେଟିବ